ରାଜ୍ୟ ପଛୁଆବର୍ଗ କମିଶନଙ୍କ ସୁପାରିଶକୁ ଲାଗୁ କରିବା କ୍ଷେତ୍ରରେ ଏକ କମିଟି ରିପୋର୍ଟ ପ୍ରଦାନ କରିବ ବିଭିନ୍ନ ଦାବି ପୂରଣ ନେଇ ମହାରାଷ୍ଟ ସରକାରଙ୍କ ପ୍ରତିଶ୍ରତି ପରେ ଆଦିବାସୀ କୃଷକମାନେ ସେମାନଙ୍କର ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି

ଇସିଆଇ ତେଲେଙ୍ଗାନା ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ନିର୍ବାଚନ କମିଶନ ଟିମ୍ ଆଗାମୀ ତେଲେଙ୍ଗାନା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଏବେ ହାଇଦ୍ରାବାଦରେ ଅଛନ୍ତି

ଏହି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନୋଡାଲ ପୁଲିସ ଅଧିକାରୀ ମାନଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛି ରାଜ୍ୟର ପଞ୍ଜିକ୍ତ ରାଜନୈତିକ ଦଳର ପ୍ରତିନିଧୂମାନଙ୍କ ମଧ୍ୟ ସେମାନଙ୍କୁ ଭେଟିଛନ୍ତି କମିଶନରଙ୍କ ଏହି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଲିସ ମହାନିର୍ଦ୍ଦେଶକ ବ୍ୟତୀତ ଅବକାରୀ ଏବଂ ଆୟକର ଆଜି ି ବିଭିନ୍ନ ବିଭାଗର ନୋଡାଲ ଅଧିକାରୀଙ୍କ ସହ ସାକ୍ଷାତ କରିବ ଓଭରାଲ ଇଲେକ୍ସନ ରାଜସ୍ଥାନ ଏବଂ ତେଲେଙ୍ଗାନା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଅଲ୍ୱାରଠାରୁ ବିଜେପି ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାରଦିନ ଅଜମେର ଠାରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ମଧ୍ୟପ୍ରଦେଶରେ ଭୋଟଗ୍ରହଣ ପାଇଁ ଗର୍ଭବତୀ ମହିଳାମାନଙ୍କୁ ଧାଡିରେ ଛିଡାହେବାକୁ ପଡିବ ନାହିଁ ସେମାନଙ୍କର ଶାରୀରିକ ସମସ୍ୟାକୁ ହୃଦୟଙ୍ଗମ କରି ନିର୍ବାଚନ କମିଶନ ଧାଡିରେ ଛିଡା ନହୋଇ ଭୋଟ ଦେବାକୁ ସେମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି ମିକ୍ଜୋରାମରେ ପ୍ରମୁଖ ଦଳଗୁଡିକୁ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଧରିଛି

ଏଡିଜି ଆରକେ କିସୁ କହିଛନ୍ତି ଯେ ଏହି ନୂତନ ବ୍ଲକଗୁଡିକୁ ପଣ୍ଟିମବଙ୍ଗ ପୁରୁଲିଆ ଏବଂ ବୀରଭୂମି ଜିଲ୍ଲାରେ ଓଡିଶାର ତାଳଚେର ବିହାରର ଭାଗଲପୁରଝାଡଖଣ୍ଡର ପୂର୍ବ ବୋକୋରୋ ଏବଂ ଦକ୍ଷିଣ କାନପୁରାଠାରେ ଠାବ କରାଯାଇଛି

ଏହି ଅଞ୍ଚଳଗୁଡିକର ଖଣି ଖାଦାନ କାର୍ଯ୍ୟ ଆରମ୍ଭ ହେଲେ ରାଜ୍ୟ ତଥା ଦେଶର ରାଜସ୍ୱ ବୃଦ୍ଧି କ୍ଷେତ୍ରରେ ଏହା ଯଥେଷ୍ଟ ସହାୟକ ହେବ

ରାମନାଥ କୋବିନ୍ଦ ରାଷ୍ଟ୍ରପତି ରାମନାଥ କେବିନ୍ଦ କେବଳ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବାଣିଜ୍ର ଓ ବ୍ୟବସାୟିକ ସହଯୋଗକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଗତକାଲି ସିଡ୍ନୀଠାରେ ଭାରତ ଅଷ୍ଟ୍ରେଲିଅଳା ବ୍ୟବସାୟିକ ପରିଷଦକୁ ସମ୍ବୋଧନ କରି ରାଷ୍ଟ୍ରପତି କୋବିନ୍ଦ ଭାରତରେ ନିଆଯାଉଥିବା ଆର୍ଥିକ ସଂସ୍କାର ଏବଂ ଉନ୍ନତିମୂଳକ ପଦକ୍ଷେପଗୁଡିକୁ ଉପରେ ଆଲୋଚନା କରିଥିଳେ ପରାମଟ୍ଟଶରେ ଶ୍ରୀ କୋବିନ୍ଦ ମହାତ୍ମାଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହ ସେଠାକାର ଭାରତୀୟ ବଂଶୋଭବକୁ ସମ୍ବୋରତ କରିଥିଲେ ଲାଓସ ସ୍ୱରାଜ ଭିଏତମାନର ଲାଓସ୍ଠାରେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ପରାଜ ଯୋଗଦେଇଥିଲେ ଏକ ଦୁଇଦିନିଆ ଗସ୍ତରେ ଶ୍ରୀମତୀ ସ୍ୱରାଜ ଗତକାଲି ଲାଓସଠାରେ ପହଞ୍ଚ୍ଚନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀନଶ କୁମାର କହିଛନ୍ତି ଯେ ଏହି ସମାରୋରେ ଯୋଗଦେଇଥିବା ଭାରତୀୟଙ୍କ ସହ ଗ୍ରାମୀର ସ୍ୱରାଜ ମତ ବିନିମୟ କରିଥିଲେ ଏହି ଗସ୍ତ କାଳରେ ଗ୍ରୀମୀଣ ସ୍ୱରାଜ ତାଙ୍କ ଭିଏତନାମା ପ୍ରତିପକ୍ଷ ସାଲମସ୍କୋ କିସୋସିଥିଙ୍କ ସହ ନବମ ଭାରତ ଲାଓସ ମିଳିତ କମିଶନ ବୈଠକରେ ଯୋଗଦେବେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ପର୍କ ବୃଦ୍ଧି ଲକ୍ଷରେ ଏହି କମିଶନ ଗଠନ କରାଯାଇଛି

ମାଓ କାର୍ଯ୍ୟକଳାପ ସହ ଜଡିତ ଭୀମା କୋରୋଗାଁଓ ହିଂସାରେ ଜଡିତ ଅଭିଯୋଗରେ ଏହି ତିନିଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଏହି ମାମଲା ସଂକ୍ରାନ୍ତରେ କୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ବିଚାରପତି ବିପି ଧର୍ମାଧିକାର ଏବଂ ସାରଙ୍ଗ କୋଟୱାଲଙ୍କ ଖଣ୍ଡପୀଠ ପୁନେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତାମାସ ପାଞ୍ଚତାରିଖ ସୁଦ୍ଧା ଏହି ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି ଜେକେ ଗନଫାଇଟ୍ ଜାମ୍ମୁ କଶ୍ମୀର ଅନନ୍ତନାଗ ଜିଲ୍ଲାର ବିଜ୍ବେହାରା ସହର ଅନ୍ତର୍ଗତ ସେତ୍କିଗୋରାଠରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ସୁରକ୍ଷାବଳ ପକ୍ଷରୁ କୁହାଯାଇଛି ଯେ ସେହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାନେଇ ଖବର ମିଳିବା ପରେ ସେଠାରେ ଘେରାଓ ଓ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ସୁରକ୍ଷାକର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଳ କରିଥିଲେ ସେଠାରେ ଦୁଇରୁ ତିନିକ୍ଷଣ ଆତଙ୍କବାଦୀ ଫସି ରହିଥିବାର ନେଇ ସୁରକ୍ଷାବଳ ପକ୍ଷରୁ ଅନୁମାନ କରାଯାଇଛି

ମହାରାଷ୍ଟ୍ର ରିଜଭେସନ ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ କମିଶନଙ୍କ ସୁପାରିଶକୁ ଲାଗୁ କରିବା କ୍ଷେତ୍ରରେ ଯେପରି କୌଣସି ପ୍ରକାର ଆଇନଗତ କିମ୍ବା ସାମ୍ବିଧାନିକ ୍ସମସ୍ୟା ନ ଉପୁଜେ ତାହାର ସମୀଡ଼କ୍ଷା କରିବା ଲାଗି ରାଜ୍ୟ ସରକାର ଏକ କ୍ୟାବିନେଟ ସବ୍କମିଟି ଗଠନ କରିବାକୁ ନିଷ୍ପଭି ନେଇଛନ୍ତି ରାଜସ୍ୱମନ୍ତ୍ରୀ ଚନ୍ଦ୍ରକାନ୍ତ ପାତିଲଙ୍କ ଅଧ୍ୟକ୍ଷତାରେ ଗଠିତ ହେବାକୁ ଥିବା ଏହି ସବ୍କମିଟିର ସାତଜଣ ସଦସ୍ୟ ରହିବେ ଗତକାଲି ରାଜ୍ୟ ସରକାରଙ୍କ ଏକ ଇସ୍ତାହାରରେ କୁହାଯାଇଛି ଯେ ସବ୍ କମିଟିର ନିଷ୍କଉି ହିଁ କାର୍ଯ୍ୟକାରୀ କରାଯିବ ଏବଂ ଏଥିପାଇଁ କ୍ୟାବିନେଟ ଅନୁମୋଦନରେ ଆବଶ୍ୟକତା ନାହିଁ ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ସୁବିଧା ଯୋଗାଇ ଦେବାକୁ ମହାରାଷ୍ଟ୍ର ରାଜ୍ୟ ପଛୁଆ ବର୍ଗ କମିଶନ ସୁପାରିଶ କରିଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିଶ କହିଛନ୍ତି ଯେ ସଂରକ୍ଷଣ କ୍ଷେତ୍ରରେ ସମ୍ପ୍ରତି ରହିଥିବା ବ୍ୟବସ୍ଥାର ପରିବର୍ତ୍ତନ କରା ନ ଯାଇ ଏହାକୁ ଲାଗୁ କରିବାକୁ ସରକାର ବିଚାର କରିଛନ୍ତି ମହା ଫାର୍ମର ରାଜ୍ୟ ସରକାର ଗତକାଲି ସମସ୍ତ ଦାବି ମାନିନେବା ପରେ ମହାରାଷ୍ଟ୍ରର ଆଦିବାସୀ କୁଷକମାନେ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି ସ୍ୱାମୀ ନାଥନ୍ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ଭୂମି ଅଧିକାର ସମାଧାନ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା କୃଷିରଣ ସମ୍ପର୍ଣ୍ଣ ଛାଡ କରିବା ଏବଂ ମରୁଡି କ୍ଷତିପ୍ରରଣ ପ୍ରଦାନ ଦାବିରେ ହଜାର ହଜାର ଆଦିବାସୀ କୃଷକ ପାଶ୍ୱବର୍ତ୍ତୀ ଥାଣେ ଜିଲ୍ଲାରୁ ଆସି ଦକ୍ଷିଣ ମୁମ୍ବାଇସ୍ଥିତ ଆକ୍ଟାଦ୍ହିନ୍ଦ ମଇଦାନରେ ଗତ ଦୁଇଦିନ ଧରି ଏକତ୍ରିତ ହୋଇଥିଲେ ବିକ୍ଷୋଭରତ କୂଷକ ମାନଙ୍କର ଏକ ପ୍ରତିନିଧି ଦଳ ଗତକାଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଥିବାବେଳେ ଶ୍ରୀ ଫଡନାଭିସ ଭୂମି ଅଧିକାରୀ ଆବେଦନ ମାମଲା ଫଇସଲା ହୋଇ ନ ଥିଲା କୃଷକଙ୍କ ସମେତ ସମସ୍ତ ଆଦିବାସୀଙ୍କୁ ମରୁଡି ସହାୟତା ସୁନିଶ୍ଚିତଭାବେ ପ୍ରଦାନ ପାଇଁ ପ୍ରତିଶ୍ରତି ଦେଇଥିଲେ ପ୍ରତିନିଧିମଞ୍ଜଳୀ ସହିତ ବୈଠକ ପରେ ଶ୍ରୀ ଫଡନାଭିସଙ୍କ୍ ଜଙ୍ଗଲଜମି ଅଧିକାର ସମସ୍ୟାକୁ ମିଶନ ଆକାରରେ ସମାଧାନ କରିବା ତଥା ଏହି ପ୍ରକ୍ରିୟାକୁ ଡିସେୟର ଶେଷ ସୁଦ୍ଧା ସମାପ୍ତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି

ଇସଲାମାବାଦଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାକିସ୍ତାନର ସ୍ତଚନାମନ୍ତ୍ରୀ ଚୋଧୁରୀ ଫୟାଦ ହୁସେନ କହିଛନ୍ତି ଯେ ଏହି ପଦକ୍ଷେପ ଗୁରୁନାନକ ଦେବଙ୍କ ଜନ୍ମପୀଠକୁ ଯିବା ପାଇଁ ଶିଖ ସମ୍ପ୍ରଦାୟ ଶ୍ରଦ୍ଧାଳୁଙ୍କୁ ସହଜ ହେବ ଟ୍ୱିଟ୍ କରି ସେ' ଭାରତର କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପଭ ଯଥାର୍ଥ ବୋଲି ଦର୍ଶାଇଛନ୍ତି ଗୁରୁ ନାନକ ଗୁରୁ ନାନକ ଜୟନ୍ତୀ ବା ଗୁରୁପର୍ବ ଆଜି ସମଗ୍ର ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ପାରମ୍ପାରିକ ଉତ୍ଦୀପନା ମଧ୍ୟରେ ପାଳିତ ହୋଇଛି ଶିଖ ଧର୍ମର ପ୍ରତିଷ୍ଠାତା ପ୍ରଥମ ଶିଖ୍ ଗୁରୁ ଗୁରୁ ନାନକଙ୍କ ଜନ୍ମଦିନକୁ ଏହି ଦିବସ ସ୍କରଣ କରାଯାଉଛି

ଏହି ଦିବସରେ ସମଗ୍ର ବିଶ୍ୱର ଶ୍ରଦ୍ଧାଳୁମାନେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାଆନ୍ତି ଅମୃତସରସ୍ଥିତ ସ୍ୱର୍ଣ୍ଣମନ୍ଦିରରେ ବହୁ ଆଡମ୍ଘରରେ ଗୁରୁପର୍ବ ପାଳିତ ହେଉଛି

ଏହି ଅବସରରେ ନଗର କୀର୍ଭନ ମଧ୍ୟ ଆୟୋଜନ କରଯାଇଛି ୟୁପି କାର୍ତ୍ତିକ ପ୍ରର୍ଣ୍ଣିମା ଉତ୍ତରପ୍ରଦେଶରେ କାର୍ତ୍ତିକ ପ୍ରର୍ଷ୍ଣିମା ଓ ଗୁରୁନାନକ ଜୟନ୍ତୀ ପାରମ୍ପାରିକ ହାର୍ସାଲ୍ଲାସ ମଧ୍ୟରେ ପାଳଶତ ହେଉଛି ଆଜି ବଡି ଭୋରରୁ ଦଳ ଦଳ ହୋଇ ଶ୍ରଦ୍ଧାଳୁ ନଦୀରେ ପବିତ୍ର ସ୍ନାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶାରେ ମଧ୍ୟ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାରମ୍ପରିକ ରୀତିରେ ପାଳିତ ହେଉଛି ମହାନଦୀର କଟକର ଗଡଗଡିଆ ଘାଟ ଠାରେ ମହାନଦୀରେ ହଜାର ହଜାର ଶ୍ରଦ୍ଧାଳୁ ପବିତ୍ରସ୍ନାନ କରିଥିବାବେଳେ ରାଜ୍ୟର ଅନ୍ୟାନ୍ୟ ନଦନଦୀରେ ଲୋକମାନେ ସ୍ନାନସାରିଡଙ୍ଗା ଭସାଉ ଛନ୍ତି ଆଜିଠାରୁ କଟକର ଗଡଗଡିଆଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି

କ୍ରୀଡାବିତ୍ମାନଙ୍କ ଜୀବନୀ ଉପରେ ଆଧାରିତ ଅନ୍ୟ ଯେଉଁ ସବୁ ଚଳଚ୍ଚିତ୍ର ଏହି ଉତ୍ସବରେ ପ୍ରଦର୍ଶିତ ହେବାର ଅଛି

ଏଥିପାଇଁ କୌଣସି ଟିକେଟର ବ୍ୟବସ୍ଥା ନାହିଁ ସରକାରଙ୍କ 'ଖେଲୋ ଇଣ୍ଡିଆ' ପଦକ୍ଷେପର ଏକ ସଂପ୍ରସାରିତ ଅଶ ସ୍ୱରୂପ ଏହି ଚଳଚ୍ଚିତ୍ର ସବୁ ପ୍ରଦର୍ଶିତ ହେଉଛି ତୃଣମୂଳସ୍ତରରେ ଦେଶର କ୍ରୀଡାଭିଭିକ ସଂସ୍କୃତି ଏବଂ ଫିଟ୍ନେସର ପୁନରୁଦ୍ଧାର ଉଦ୍ଦେଶ୍ୟରେ ଚଳିତବର୍ଷ ଖେଲେ ଇଣ୍ଡିଆ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି